ଯାଜପୁର ଏବଂ ଖୋର୍କ୍ଷାଠାରେ ମଧ୍ଧ ଏକସଙାରେ ନବନିର୍ବିତ କର୍ମଜୀବୀ ମହିଳା ନିବାସ ଉଦ୍ଘାଟିତ ହୋଇଛି

ଏଥରେ ଉପସ୍ତିତ ଅତିଥମାନେ ମହିଳା ସଶକ୍ତୀକରଣ ଉପରେ ଆଲୋଚନା କରିଥିଲେ

ତାକୁ ଆମେ ଆହୁରି ଆଗକୁ ନେଇ ପାଞାୟତ ଓ ପୌର ସଂସ୍ଚା ମାନଙ୍କରେ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ

ସେ ଦର୍ଶାଇଛନ୍ତି କରୋନା ମହାମାରୀ ସହ ଲଡ଼ିବାରେ ଦେଶର ଆୟୁର୍ବିଙ୍କାନ ଏବଂ ବିକାଶ ସଂସ୍ଥାନ ଗୁରୁତ୍ୱପୂର୍ଣ୍ ଭୂମିକା ଗ୍ରହଶ କରିଛି